ଭାରତ ୟୁରୋପୀୟ ସଂଘ ଶିଖର ବୈଠକରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଓ ୟୁରୋପୀୟ ସଂଘ ଗଣତନ୍ତ୍ର ବହୁରାଷ୍ଟ୍ରବାଦ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଅଗ୍ରସର ହେବା ଭଳି ମ୍ବଲ୍ୟବୋଧରେ ବିଶ୍ୱାସ କରି ଆସୁଛନ୍ତି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଶିଖର ବୈଠକ ବସିଛି ଶିଖର ବୈଠକରେ ବାଣିଜ୍ୟ ପ୍ରତିରକ୍ଷା ଓ ପୁଞ୍ଜିନିବେଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପ୍ରତି ଗୁରୁତ୍ୱାରୋପ କରାଯାଇଛି ୟୁରୋପୀୟ ପରିଷଦ ସଭାପତି ଚାର୍ଲସ୍ ମିସେଲ୍ ଓ ୟୁରୋପୀୟ କମିଶନ ସଭାପତି ଉର୍ସୁଲା ବୋନ୍ ଦେର୍ ଲିୟେନ୍ ଶିଖର ବୈଠକରେ ୟୁରୋପୀୟ ସଂଘ ପ୍ରତିନିଧି ଦଳର ନେତୃତ୍ୱ ନେଇଛନ୍ତି ଭାରତ ଓ ୟୁରୋପୀୟ ସଂଘ ପରସ୍କରର ପ୍ରକୃତ ଭାଗିଦାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଭାଗିଦାରୀ ସଂପର୍କ ବିଶ୍ୱରେ ଶାନ୍ତି ଓ ସ୍ଥିରତା ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବାସ୍ତବତା ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିରେ ଆହୁରି ଅଧିକ ସ୍ୱଷ୍ଟ ହୋଇଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଭାରତ ୟୁରୋପୀୟ ସଂଘ ଶିଖର ବୈଠକକୁ ମାର୍ଚ୍ଚ ମାସରେ ବାତିଲ କରିବାକୁ ପଡ଼ିଥିଲା ଆଜି ଅନ୍ଲାଇନ୍ ମାଧ୍ୟମରେ ପଞ୍ଚଦଶ ଭାରତ ୟୁରୋପୀୟ ସଂଘ ଶିଖର ବୈଠକ ଅନୁଷ୍ଠିତ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ସ୍ଥିରତା ପାଇଁ ଉଭୟପକ୍ଷ ମଧ୍ୟରେ ଭାଗିଦାରୀ ସମ୍ପର୍କ ଅତ୍ୟନ୍ତ ଅପରିହାର୍ଯ୍ୟ

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ପାଇଁ ଜଳବାୟୁ ପରିବର୍ତ୍ତନ ଓ ପରିବେଶର ସୁରକ୍ଷା ଯଥେଷ୍ଟ ଗୁରୁତ୍ୱ ବହନ କରୁଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୟୁରୋପୀୟ ପରିଷଦ ସଭାପତି ଓ ୟୁରୋପୀୟ କମିଶନ୍ ସଭାପତି ପଞ୍ଚଦଶ ଶିଖର ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି ୱାର୍ଲଡ ୟୁଥ୍ ସ୍କିଲ୍ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କରୋନା ସଂକ୍ରମଣ ଭଳି ସମୟରେ ସୁରକ୍ଷିତ ରହିବାକୁ ହେଲେ ଆମକୁ ଦକ୍ଷତା ବୃଦ୍ଧି ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ହେବ ବିଶ୍ୱ ଯୁବା ଦକ୍ଷତା ବୃଦ୍ଧି ଦିବସ ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଦକ୍ଷତା ବୃଦ୍ଧି ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ଦକ୍ଷତା ବୃଦ୍ଧି କୌଣସି ସମୟ ମଧ୍ୟରେ ସୀମିତ ନୁହେଁ ଓ ସମୟର ଗତି ସହ ସମାନ୍ତରାଳ ଭାବେ ଦକ୍ଷତା ବୃଦ୍ଧି କରାଯାଇ ପାରିବ ଯାହା ଲୋକମାନଙ୍କୁ ଅନ୍ୟମାନଙ୍କଠାରୁ ଉର୍ଦ୍ଧ୍ୱକୁ ନେଇପାରିବ ସେ କହିଛନ୍ତି ଏକ ଦ୍ରତ ପରିବର୍ତ୍ତନଶୀଳ ବିଶ୍ୱରେ ଆଜି ଲକ୍ଷଲକ୍ଷ ଦକ୍ଷ ପେଶାଦାରମାନଙ୍କର ଆବଶ୍ୟକତା ରହିଛି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଥିପାଇଁ ପର୍ଯ୍ୟାପ୍ତ ସୁଯୋଗମାନ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭାବିକାଶ ମନ୍ତ୍ରଣାଳୟ ବିଶ୍ୱରେ ଥିବା ସୁଯୋଗଗୁଡ଼ିକ ବିଷୟରେ ଅଧ୍ୟୟନ କରିଛି ଯାହାଫଳରେ ଦେଶର ଯୁବସମାଜ ଅନ୍ୟ ଦେଶଗୁଡ଼ିକରେ ଥିବା ସୁଯୋଗଗୁଡ଼ିକ ସଂକ୍ରାନ୍ତରେ ଅବଗତ ହୋଇପାରିବ ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି କରୋନା ସଂକ୍ରମଣ ଆଜି ପେଶା ଓ ବିଶ୍ୱର କର୍ମଶୈଳୀରେ ଆମୂଳଚୂଳ ପରିବର୍ତ୍ତନ କରିଦେଇଛି

ତାଛଡ଼ା ବାସସ୍ଥାନକୁ ଫେରିଆସିଥିବା କୁଶଳୀ କର୍ମଚାରୀମାନଙ୍କ ଦକ୍ଷତା ସ୍ଥାନୀୟ ଅର୍ଥନୀତିରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ ସେ କହିଛନ୍ତି ଯେଉଁ ଭାରତୀୟ ଯୁବ ପେଷାଦାରମାନଙ୍କର ସାମୁଦ୍ରିକ ବିଷୟରେ ଅଭିଜ୍ଞତା ରହିଛି ସେମାନେ ବିଶ୍ୱର ଯେକୌଣସି ମର୍ଚ୍ଚାଣ୍ଟ ନେଭିରେ କାର୍ଯ୍ୟ କରିପାରିବେ ବିଶ୍ୱରେ ସେମାନଙ୍କ ପ୍ରତି ଚାହିଦା ବୃଦ୍ଧି ପାଉଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ଦେଶର ଦକ୍ଷ ପେଷାଦାରମାନଙ୍କ ପାଇଁ ଏହାଦ୍ୱାରା ଏକ ସୁଦୃଢ଼ ମୌଳିକ ଢାଞ୍ଚା ସ୍ଥାପନ କରାଯାଇ ପାରିଛି ଓ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗମାନ ସୃଷ୍ଟି କରାଯାଇ ପାରିଛି ଏହାଦ୍ୱାରା ସମଗ୍ର ଦେଶରେ ଶହଶହ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରମାନ ସ୍ଥାପନ ହୋଇପାରିଛି

ବିଶ୍ୱ ଯୁବ ଦକ୍ଷତା ବୃଦ୍ଧି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଯୁବପୀଢ଼ିକୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ସମଗ୍ର ବିଶ୍ୱ ପ୍ରତିଭାଶାଳୀ ଯୁବପୀଢ଼ି ପାଇଁ ଦ୍ୱାର ଉନ୍କକ୍ତ ରଖିଛି ଓ ସେମାନଙ୍କର ପ୍ରତିଭାର ସଦୁପଯୋଗ ପାଇଁ ଅପେକ୍ଷାରତ ରହିଛି

ସେନାବାହିନୀ ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରବଣେ ତାଙ୍କ ସହ ଯିବେ ଏହି ସମୟରେ ସେମାନେ ପୂର୍ବ ଲଦାଖର ନିରାପତ୍ତା ପରିସ୍ଥିତିକୁ ସମୀକ୍ଷା କରିବେ ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି ଉତ୍ତର ସେନାବାହିନୀ କମାଣ୍ଡରଙ୍କ ସମେତ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ଅଫିସର ଶ୍ରୀ ସିଂହଙ୍କ ସହ ଯିବେ ଚୀନ୍ ଓ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କର ଲଦାଖକୁ ଏହା ପ୍ରଥମ ଗସ୍ତ ହେବ ଶୀ ସିଂହ ଅଟଳ ସ୍ରଡ଼ଙ୍ଗ ପରିଦର୍ଶନ କରିବେ ପୂର୍ବରୁ ଏହାର ନାମ ରୋହତାଙ୍ଗ୍ ସୁଡ଼ଙ୍ଗ ଥିଲା ଓ ପରେ ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି ଲେହ ମନାଲୀ ରାଜପଥରେ ହିମାଳୟର ପୂର୍ବ ପିରପଞ୍ଜଲ ପାର୍ବତ୍ୟମାଳାର ରୋହତାଙ୍ଗ୍ ଗିରି ସଂକଟ ତଳେ ଏହି ରାଜପଥ ସ୍ତୁଡ଼ଙ୍ଗକୁ ନିର୍ମାଣ କରାଯାଉଛି

ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ମନାଲୀ ଲେହ ରାଜପଥକ୍ତ ସେନାବାହିନୀ ଲଦାଖ ଅଞ୍ଚଳର ସୀମାନ୍ତ ଇଲାକାରେ ମୁତୟନ ହୋଇଥିବା ଯବାନମାନଙ୍କ ପାଇଁ ଅତ୍ୟାବଶ୍ୟକ ପଦାର୍ଥର ପରିବହନ ଲାଗି ବ୍ୟବହାର କରିଥାଏ

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମୁନା ପରୀକ୍ଷଣ

ମୁମ୍ବାଇ ରେନ୍ ମହାରାଷ୍ଟ୍ରର ମୁମ୍ବାଇ ଥାଣେ ପାଲଘର ଓ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଇଲାକାରେ ଗତ ରାତ୍ରିରୁ ଭୀଷଣ ବର୍ଷା ହେଉଛି

ପାଶିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ସେହିସବୁ ଅଞ୍ଚଳରେ ଭୀଷଣ ବର୍ଷା ହେବାର ସମ୍ଭାବନା ଅଛି ଓ କିଛି ଅଞ୍ଚଳରେ ଅତିପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି ମୁମ୍ଭାଇର ହିନ୍ଦ୍ମାତା କିଙ୍ଗ ସର୍କଲ ମାହିମ୍ ଜଙ୍କସନ୍ ଏସ୍ଭି ରୋଡ୍ ଅନ୍ଧେରୀ ଖର୍ସବୱେ କେଏଫ୍ସି ବାନ୍ଦ୍ରା ଓ ଚାନ୍ଦିୱାଲି ଜଙ୍କ୍ସନ୍ ଭଳି ତଳିଆ ଅଞ୍ଚଳଗୁଡ଼ିକରେ ପାଣି ଜମା ହୋଇ ରହିଥିବାର ଖବର ମିଳିଛି